ସମାଜର କଲ୍ୟାଣ ଦିଗରେ ଆଇଟି ପେଶାଦାରମାନଙ୍କ ପ୍ରୟାସକୁ ଏକାଠି କରିବା ପାଇଁ ପ୍ରସ୍ତୁତ 'ମେଁ ନହିଁ ହମ୍' ପୋର୍ଟାଲ୍ ଓ ଆପ୍ର ଶ୍ରୀ ମୋଦି ଶୁଭାରମ୍ଭ କରିଛନ୍ତି

ଦେଶର ବିଭିନ୍ନ ଆଇଟି ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ ପେଷାଦାର ଓ ମୁଖ୍ୟ ଶିଳ୍ପପତି ମାନଙ୍କ ସହ ନ୍ତଆଦିଲ୍ଲୀରେ ଗତକାଲି କଥାବାର୍ତ୍ତା ସମୟରେ ଶ୍ରୀ ମୋଦି ଏହି ଅନୁରୋଧ କରିଛନ୍ତି ଭାରତୀୟ ଉଦ୍ୟୋଗ ସେମାନଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମାଧ୍ୟମରେ ସମାଳର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସକ୍ରିୟ ଭାଗିଦାରୀ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଅନେକ ଉଦ୍ୟୋଗ୍ ଓ କର୍ପୋରେଟ୍ ସଂସ୍ଥା ବ୍ୟବସାୟ ସହିତ ବହୁତଗୁଡ଼ିଏ ସାମାଜିକ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି ତେଣୁ ଉଦ୍ୟୋଗ ଓ କର୍ପୋରେଟ୍ ହାଉସ୍କୁ ସମାଲୋଚନା କରିବାରେ ସେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି ତାଙ୍କ ସରକାର ଅମଳରେ ଅଧିକ ଲୋକ ଟିକସ ପ୍ରଦାନ କରୁଛନ୍ତି କାରଣ ସରକାରଙ୍କ ଉପରେ ଅତ୍ତ୍ଟ ବିଶ୍ୱାସ ରହିଛି ଯେ ସେହି ଅର୍ଥ ସଠିକ୍ ଭାବେ ବିନିଯୋଗ ହେଉଛି ଅନ୍ତର୍ଜାତୀୟ ବଜାରରେ ତେଳଦର ବୃଦ୍ଧି ସଂପର୍କରେ ସ୍ନଚନା ଦେଇ ଶ୍ରୀ ମୋଦି କହିଛନ୍ତି ଇଲେକ୍ଟ୍ରିକ୍ ଯାନର ବ୍ୟବହାର ଫଳରେ ତେିଳ ଉପରେ ନିର୍ଭରଶୀଳତା ହ୍ରାସ ପାଇବ

ଫଳରେ ଆଇଟି ବୂତ୍ତିଧାରୀ ଏବଂ ସଂଗଠନଗୁଡ଼ିକ ଗୋଟିଏ ମଞ୍ଚରେ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ କରିବା କ୍ଷେତ୍ରରେ ନିଜର ସାମୃହିକ ଭାଗିଦାରୀ ପ୍ରକାଶ କରିପାରିବେ ପିଏମ୍ସିଓଲ୍ ପ୍ରାଇଜ୍ ଚଳିତବର୍ଷ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଓଲ୍ ଶାନ୍ତି ପୁରସ୍କାର ପ୍ରଦାନ କରାଯାଉଥିବାରୁ ସେ ସିଓଲ ଶାନ୍ତି ପୁରସ୍କାର ସାଂସ୍କୃତିକ ଫାଉଣ୍ଡେସନ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସେ ସମସ୍ତ ଭାରତୀୟଙ୍କ ତରଫରୁ ସହ୍ୱଦୟତାର ସହିତ ଏହାକୁ ଗ୍ରହଣ କରୁଛନ୍ତି ସମସ୍ତ ମାନବ ସମାଜର କଲ୍ୟାଣ ଶାନ୍ତି ପ୍ରଗତି ଓ ବିକାଶ ପାଇଁ ଭାରତର ଯୋଗଦାନ ନିମନ୍ତେ ଏହି ପୁରସ୍କାର ସ୍ୱୀକୂତି ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଚ୍ଚନ୍ତି ପିଏମ୍ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବିଭିନ୍ନ କଣ୍ଠଶିଳ୍ପୀଙ୍କ ଦ୍ୱାରା ଗାୟନ କରାଯାଇଥିବା ଗାନ୍ଧିଜୀଙ୍କ ପ୍ରିୟ 'ବୈଷ୍ଣବ ଜନ ତୋ ତିନେ କହିୟେ' ଭଜନକୁ ଜନସାଧାରଣଙ୍କୁ ଉତ୍ଗ କରିଛନ୍ତି ଗତକାଲି ଏକ ଟ୍ୱିଟ୍ ଯୋଗେ ଶ୍ରୀ ମୋଦି ସ୍ଲୋଭାକିଆ ସିଙ୍ଗାପୁର ଏବଂ ରୋମାନିଆର କଣ୍ଠଶିଳ୍ପୀଙ୍କ ଦ୍ୱାରା ବୋଲାଯାଇଥିବା ଏହି ଭଜନକୁ ଜନସାଧାରରଙ୍କ ସହିତ ବାଣ୍ଟିଛନ୍ତି

ଏକ ସରକାରୀ ବିଞ୍କପ୍ତି ଅନୁଯାୟୀ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏହି ମନ୍ତ୍ରୀଗୋଷ୍ଠୀର ମୁଖ୍ୟ ରହିବେ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମନ୍ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ଏହି ମନ୍ତ୍ରୀଗୋଷ୍ଠୀର ସଦସ୍ୟ ରହିବେ ବର୍ତ୍ତମାନର ବ୍ୟବସ୍ଥାକୁ ଫଳାପ୍ରଦଭାବେ କାର୍ଯ୍ୟକାରୀ କରିବା ପାଇଁ ଏହି ଗୋଷ୍ଠୀ ପଦକ୍ଷେପ ନେବା ଦିଗରେ ପରାମର୍ଶ ଦେବ କାର୍ଯ୍ୟସ୍ଥଳୀରେ ପଦବୀ ନିର୍ବିଶେଷରେ ଯୌନ ନିର୍ଯ୍ୟାତନା ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ମହିଳାମାନଙ୍କୁ ସକ୍ଷମ କରିବା ଉଦ୍ଦ୍ୟେଶରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ଇଲେକ୍ଟେନିକ୍ସ ଅଭିଯୋଗ ବାକ୍ସ ପ୍ରସ୍ତୁତ କରାଯାଇଛି ଏହି ସି ବକ୍ୱରେ ଥରେ ଅଭିଯୋଗ ଦାଖଲ ହୋଇଗଲା ପରେ ତାହା ମାମଲାଗୁଡ଼ିକ ଉପରେ ପଦକ୍ଷେପ ନେବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିକଟରେ ସିଧାସଳଖ ପହଞ୍ଚିଯିବ ଅଭିଯୋଗ ପରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାର ତଦାରଖ ପାଇଁ ଏକ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରାଯିବ ହାଇଦ୍ରାବାଦ ସିଇସି ମୁଖ୍ୟ ନିର୍ବାଚନ କମିଶନର ଓପି ରାବତ୍ ଗତକାଲି କହିଛନ୍ତି' ତେଲଙ୍ଗନା ବିଧାନସଭା ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ ଭୋଟ ଦେବାର ସୁଯୋଗ ପ୍ରଦାନ କରାଯାଇ ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣକୁ ନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ

ନିର୍ବାଚନ ଅଧିକାରୀମାନେ ନିରପେକ୍ଷ ଭାବେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବାକୁ ସେ କହିଛନ୍ତି ସେ କହିଛନ୍ତି ପ୍ରଥମ ଥର ପାଇଁ ରାଜନୈତିକ ଖର୍ଚ୍ଚ ଓ ନିରାପତ୍ତା ପର୍ଯ୍ୟବେକ୍ଷକମାନଙ୍କ ସମେତ ଦିବ୍ୟାଙ୍ଗ ସହାୟତା ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ ଭୋଟର ତାଲିକାରେ ଅନିୟମିତତା ଓ ମାଦ୍ରକଦ୍ରବ୍ୟ ଅର୍ଥ ଓ ଟୋକନ ବଣ୍ଟନ ସଂକ୍ରାନ୍ତରେ କିଛି ରାଜନୈତିକ ଦଳର ଆପଭିର ସମାଧାନ ପାଇଁ ଫଳପ୍ରଦ ବ୍ୟବସ୍ଥା ଗ୍ରହଣ ସକାଶେ ସେ ରାଜ୍ୟ ନିର୍ବାଚନ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

କୋର୍ଟ କହିଛନ୍ତି ପ୍ରଦୂଷଣମାତ୍ରା ବିପଜନକ ଏବଂ ଜଟିଳ ସ୍ଥିତିରେ ପହଞ୍ଚିଥିବାବେଳେ ନୂଆ ନିର୍ଗମନ ବିଧିର ପ୍ରଚଳନରେ ଅଧିକ ସମୟ ଲୋଡ଼ାଗଲେ ଏହା ନାଗରିକମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପକାଇବ ଭାରତ ଷ୍ଟେଜ୍ ବିଏସ୍ ନିଗମନ ବିଧି ହେଉଛି ଯାନବାହାନରୁ ନିର୍ଗମନ ହେଉଥିବା ବାୟୁ ପ୍ରଦୃଷଣ ସବୁକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ମାନକ

ସିଭିସି ଅର୍ଡର କେନ୍ଦ୍ରୀୟ ଗୁଇନ୍ଦା କମିଶନ ସିଭିସି କହିଛି ସିବିଆଇ ନିର୍ଦ୍ଦେଶକ ଆଲୋକକୁମାର ବର୍ମା ଏବଂ ସ୍ବଚନା ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସେମାନଙ୍କର ଦାୟିତ୍ୱରୁ ନିବୃତ୍ତ ରଖିବା ନିଷ୍ପଭି ସମାନତା ନିରପେକ୍ଷ ଏବଂ ସ୍ୱାଭାବିକ ନ୍ୟାୟ ନୀତି ଆଧାରରେ ନିଆଯାଇଛି

ଏହି ପତ୍ରରେ ଅନ୍ୟ କିଛି ଅଭିଯୋଗ ସଂପର୍କରେ ମଧ୍ୟ ଉଲ୍ଲେଖ ରହିଛି ଘଟଣାର ତଦନ୍ତ ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ଦୈନିକ ରିପୋର୍ଟ ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ତଦନ୍ତ ଦଳର ଯୁଗ୍ମ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଭିସି ଏହାର ନିର୍ଦ୍ଦେଶରେ କହିଛି କେତେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ସଂପର୍କିତ ରେକର୍ଡ ଉପଲବ୍ଧ କରାଇବାରେ ପୂର୍ବ ସିବିଆଇ ନିର୍ଦ୍ଦେଶକ ସହଯୋଗ କରୁନଥିଲେ କମିଶନ ଆହୁରି କହିଛନ୍ତି ଏ ସମ୍ଭନ୍ଧୀୟ ରେକର୍ଡ ଉପସ୍ଥାପନ କରିବା ପାଇଁ ସୁଯୋଗ ଦିଆଯାଇଛି ଏବଂ ଅନେକଥର ତଦନ୍ତ ପ୍ରକ୍ରିୟାକୁ ମୁଲତବି ରଖିବା ପରେ ଆସନ୍ତା ତିନି ସପ୍ତାହ ମଧ୍ୟରେ ସମସ୍ତ ରେକର୍ଡ ପଇଠ କରିବା ପାଇଁ ସିବିଆଇ ପ୍ରତିଶ୍ରତି ଦେଇଥିଲା କମିଶନ ଆହୁରି କହିଛି ବାରମ୍ଘାର ପ୍ରତିଶ୍ରତି ସତ୍ତ୍ୱେ ଏପର୍ଯ୍ୟନ୍ତ ରେକର୍ଡଗୁଡ଼ିକୁ ପଇଠ କରାଯାଇ ନାହିଁ

ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଜ୍ୟୋତି ଚିତ୍ରାବନର ଅଧ୍ୟକ୍ଷ ପବିତ୍ର ମାର୍ଗାରିଟା କହିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଏହି ମହୋସବକୁ ଉଦ୍ଘାଟନ କରିବେ

ବ୍ୟାଡମିଣ୍ଟନ ଭାରତର ଅଗ୍ରଣୀ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ କିଦାମ୍ପି ଶ୍ରୀକାନ୍ତ ଏବଂ ବିସାଇପ୍ରଣୀତ ସିଧାସଳଖ ବିଜୟ ସହ ଫ୍ରେଞ୍ଚ ଓପନ୍ର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚୁଛନ୍ତି ତେବେ ସମୀର ବର୍ମା ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍ରୁ ବିଦାୟ ନେଇଛନ୍ତି